ପରେ ସେ ଚାଷୀମାନଙ୍କ ସହ ମଧ୍ଧ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଏହି ଅବସରରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଆକାର ଓ ଅଞ୍ଞଳକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ମିଳିଥିବା ଏୟାରପୋର୍ଟର ନିର୍ଦ୍ଦେଶକ ସ୍ପରେଶ ହୋତା ସ୍ପଚନା ଦେଇଛନ୍ତି